ଆଜି ସେମାନେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ସାକ୍ଷାତ କରିବାର ଆଶା କରାଯାଉଛି

ଏ ନେଇ ସେମାନେ ଆଜି ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ମ ରହିଛି ଏହି ବିଧାୟକମାନେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତଙ୍କ ଉପସ୍ଥିତିରେ ବିଧାନସଭାର ବାଚସ୍କତି ରାଜେଶ ପଟନେକରଙ୍କୁ ଭେଟି ସେମାନଙ୍କ ନିଷ୍ପଭି ବିଷୟରେ କଣାଇଛନ୍ତି ବାଚସ୍କତି କହିଛନ୍ତି ଯେ ଏହି ବିଧାୟକମାନେ ବିଜେପିରେ ମିଶିବା ପାଇଁ ତାଙ୍କୁ ଯେଉଁ ଚିଠି ଦେଇଥିଲେ ତାହାକୁ ସେ ଗ୍ରହଣ କରିଛନ୍ତି ଦୁଇତୂତୀୟାଂଶ ବିଧାୟକ କଂଗ୍ରେସ ଛାଡ଼ିଥିବାରୁ ଦଳବଦଳ ବିରୋଧ ନିୟମ ସେମାନଙ୍କ ବିରୁଦ୍ଧରେ ଲାଗୁହେବ ନାହିଁ

ବିଜେପି ନେତୃତ୍ୱରେ ପରିଚାଳିତ ରାଜ୍ୟ ସରକାରକୁ ମଜବୁତ କରିବା ଏହି ଗୋଷୀର ଲକ୍ଷ୍ୟ ବୋଲି ସେମାନେ କହିଛନ୍ତି

ବିଜେପି ସରକାରକୁ ଦୁଇଜଣ ସ୍ୱାଧୀନ ଓ ଗୋଆ ଫରୱାର୍ଡ ପାର୍ଟିର ଜଣେ ବିଧାୟକ ସମର୍ଥନ କରୁଛନ୍ତି

କର୍ଣ୍ଣାଟକ କ୍ରାଇସିସ୍ କର୍ଣ୍ଣାଟକରେ କଂଗ୍ରେସ ଓ କେଡିଏସ୍ର ବିଧାୟକମାନଙ୍କ ଦ୍ୱାରା ଇସ୍ତଫା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ସଫ୍ରାନ୍ତରେ ଆଲୋଚନା କରିବା ପାଇଁ ଆଜି ବେଙ୍ଗାଲୁରୁଠାରେ ବିଜେପି ବିଧାୟକ ଦଳ ବୈଠକ ବସିବ ଏଚ୍ଡି କୁମାରସ୍ୱାମୀଙ୍କ ସରକାରର ପତନ କ୍ଷେତ୍ରରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଏହି ବୈଠକରେ କୌଶଳ ବିଷୟରେ ଆଲୋଚନା ହେବାର ଆଶା କରାଯାଉଛି କୁମାର ସ୍ୱାମୀ ସରକାର ସଂଖ୍ୟାଗରିଷତା ହରାଇଥିବାରୁ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷତାର ପ୍ରମାଣ ଦେବା ପାଇଁ ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ବଜୁଭାଇ ବାଲାଙ୍କ ନିକଟରେ ଦାବି କରିଛନ୍ତି ବାଚସ୍କତି ଜାଣିଶୁଣି ଇସ୍ତଫାପତ୍ର ଗ୍ରହଣ କରୁନଥିବା ଅଭିଯୋଗ କରି କଂଗ୍ରେସ ଓ ଜେଡିଏସ୍ର ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନ ଉପରେ ଆଜି ଶୁଣାଣି ହେବ ବିଦ୍ରୋହୀ ବିଧାୟକମାନଙ୍କର ଓକିଲ ପ୍ରଧାନବିଚାରପତି ରଂଜନ ଗୋଗୋଇଙ୍କ ଖଣ୍ଡପୀଠ ଆଗରେ କହିଛନ୍ତି ଏହି ବିଧାୟକମାନେ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସାନି ନିର୍ବାଚନ ପାଇଁ ଦାବି କରୁଛନ୍ତି ଗତକାଲି କଂଗ୍ରେସର ଆଉ ଦୁଇଜଣ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟରେ ରାଜନୈତିକ ସଂକଟ ଅଧିକ ଘନୀଭୂତ ହୋଇଛି

ତେଣେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାର ସ୍ୱାମୀଙ୍କ ଅଧ୍ୟକ୍ଷତାରେ କର୍ଣ୍ଣାଟକ ସରକାର ଆଜି ଏକ କ୍ୟାବିନେଟ୍ ବୈଠକ ଡାକିଛନ୍ତି ରାଜ୍ୟରେ ଲାଗିରହିଥିବା ରାଜନୈତିକ ଅସ୍ଥିରତା ପରିପ୍ରେକ୍ଷୀରେ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେବ

ସେମାନେ ପୂର୍ବରୁ ଦାଖଲ କରିଥିବା ଇସ୍ତଫାପତ୍ରଗୁଡ଼ିକରେ ବୈଷୟିକ ତ୍ରୁଟିଥିବା କଥା ବାଚସ୍କତି ଦର୍ଶାଇଥିଲେ

ଏହି ବିଧାୟକମାନେ ସେମାନଙ୍କର ଇସ୍ତଫା ବିଷୟ ବାଚସ୍ୱତିଙ୍କୁ ଜଣାଇବା ଲାଗି ଏହି ଅନୁମତି ଦିଆଯାଇଛି ମୁମ୍ଭାଇର ବାଙ୍ଗାଲୋର ବିମାନ ବନ୍ଦରରେ ପହଞ୍ଚବା ପରେ ବିଦ୍ରୋହୀ ବିଧାୟକମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ କର୍ଣ୍ଣାଟକ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଆଜି ଦିନକ ଭିତରେ ବିଧାୟକମାନଙ୍କ ଇସଫା ସଂକ୍ରାନ୍ତରେ ନିଷ୍ପଭି ନେବା ପାଇଁ ବାଚସ୍କତିଙ୍କୁ ମଧ୍ୟ କୁହାଯାଇଛି ଏବଂ ଏହି ନିଷ୍ପଭି ବିଷୟ ଆସନ୍ତାକାଲି ସୁଦ୍ଧା କୋର୍ଟରେ ଜଣାଇବା ଲାଗି ବାଚସ୍ୱତିଙ୍କୁ ପରାମର୍ଶ ଦିଆଯାଇଛି ଆସନ୍ତାକାଲି ପୁଣି ଥରେ ଏହି ମାମଲା ଉପରେ ଶୁଣାଣି ହେବ

ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଜଷ୍ଟିସ୍ ଏସ୍ଏ ବୋବ୍ଡେ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଓ ଅବଦୁଲ ନାଜିର୍ଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିଛନ୍ତି ଅଯୋଧ୍ୟା ଜମି ମାମଲାରେ ମୂଳ ଦେୱାନି ମୋକଦ୍ଦମା ଆଗତ କରିଥିବା ଗୋପାଳ ସିଂ ବିଶ୍ରାଦଙ୍କ ପୁଅ ରାଜେନ୍ଦ୍ର ସିଂ ଏହି ଆବେଦନ ଦାଖଲ କରିଥିଲେ ଶ୍ରୀ ସିଂ ତାଙ୍କ ଆବେଦନରେ ଅଭିଯୋଗ କରି କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମଧ୍ୟସ୍ଥଙ୍କ ଜରିଆରେ ମାମଲାର ଫଇସଲା ପ୍ରକ୍ରିୟାରେ କୌଣସି ଅଗ୍ରଗତି ହୋଇନାହିଁ

ଏହି କମିଟିରେ ଧାର୍ମିକ ନେତା ଶ୍ରୀଶ୍ରୀ ରବିଶଙ୍କର ଓ ମାଡ୍ରାସ୍ ହାଇକୋର୍ଟର ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ସଦସ୍ୟ ରହିଛନ୍ତି

ଏହାଦ୍ୱାରା ଭାରତୀୟ ଆଇଟି ପେଶାଦାରମାନେ ଉପକୃତ ହୋଇପାରିବେ ଗ୍ରୀନ୍କାର୍ଡ ପାଇଥିବା ବ୍ୟକ୍ତିମାନେ ସ୍ଥାୟୀ ଭାବରେ ଆମେରିକାରେ ରହି କାମ କରିବା ପାଇଁ ଅନୁମତି ପାଇଥାନ୍ତି ତେବେ ରିପବ୍ଲିକାନ୍ ସଦସ୍ୟମାନଙ୍କ ସଂଖ୍ୟାଗରିଷତା ଥିବା ସିନେଟ୍ ସଭାରେ ଏହି ବିଲ୍ ଅନୁମୋଦନ ହେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଥିରେ ସ୍ପାକ୍ଷର କରିବେ ଏହା ପରେ ଏହା ଆଇନରେ ପରିଣତ ହେବ ଏବଂ ଆଇନରେ ପରିଣତ ହେଲା ପରେ ଆମେରିକାରେ ସ୍ଥାୟୀ ବାସିନ୍ଦା ହେବା ପାଇଁ ଆବେଦନ କରିଥିବା ଭାରତୀୟଙ୍କ ଭଳି ବିଭିନ୍ନ ଦେଶର ମେଧାବୀ ପେଶାଦାରମାନଙ୍କର ଅପେକ୍ଷାର ଅନ୍ତ ଘଟିବ

ପେଶାଗତ ନିରାପତ୍ତା ସ୍ୱାସ୍ଥ୍ୟ କାର୍ଯ୍ୟସ୍ଥଳୀରେ ଉପଯୁକ୍ତ ପରିବେଶ ଆଦି ପ୍ରସଙ୍ଗଗୁଡ଼ିକ ଏହି ନୂଆ ବିଲ୍ରେ ସାମିଲ କରାଯାଇଛି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର ମାତ୍ର ଜଣେ କର୍ମଚାରୀ ଥିବା ବନ୍ଦର ଓ ଖଣି କ୍ଷେତ୍ରରେ ସବୁ ବ୍ୟବସାୟ ପ୍ରତିଷ୍ଠାନ ପ୍ରତି ମଧ୍ୟ ଏହି ନିୟମ ଲାଗୁ ହେବ ବ୍ୟବସାୟରେ ଉନ୍ନତି ଆଶିବା ଏବଂ କର୍ମଚାରୀମାନଙ୍କୁ ଅଧିକ ସୁରକ୍ଷା ଦେବା ଲକ୍ଷ୍ୟରେ ନିୟମଗୁଡ଼ିକୁ ବାଧ୍ୟତାମୂଳକ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ଶ୍ରୀ ଗଙ୍ଗଓ୍ୱାର କହିଛନ୍ତି ବିଧେୟକ ଜରିଆରେ ସରକାର ଶ୍ରମ ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିବେ ଏଣୁ ନିଯୁକ୍ତିପତ୍ର ପ୍ରଦାନ ବାଧ୍ୟତାମୂଳକ କରାଯିବ ମଜୁରି ସଂକ୍ରାନ୍ତୀୟ ଶ୍ରମ ନିୟମ ପ୍ରବର୍ଭନ ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପଭି ନେବାର ସପ୍ତାହକ ପରେ ଏହି ବିଲ୍ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି ଏହାଦ୍ୱାରା ଶ୍ରମିକମାନଙ୍କୁ ସର୍ବନିମ୍ନ ମକ୍ତୁରୀ ଓ ଠିକ୍ ସମୟରେ ମଜୁରୀ ପ୍ରଦାନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇ ପାରିବ ଏହି ବିଲ୍କୁ ଚଳିତ ଅଧିବେଶନ କାଳରେ ପାର୍ଲାମେଣ୍ଟର ଉଭୟ ସଭାଗୃହରେ ଉପସ୍ଥାପନ କରାଯିବ ସିବିଆଇ ଏନ୍ଜିଓ ସିବିଆଇ ସ୍ୱନାମଧନ୍ୟ ଓକିଲ ଇନ୍ଦିରା ଜୟସିଂ ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଗ୍ରୋଭର୍ଙ୍କ ଦ୍ୱାରା ପରିଚାଳିତ ସ୍ୱେଚ୍ଛାସେବୀ ସଂଗଠନ ଲୟାର୍ସ କଲେକ୍ଟିଭ୍ କାର୍ଯ୍ୟାଳୟ ଉପରେ ଖାନ୍ତଲାସି ଚଳାଇଛି ବର୍ତ୍ତମାନ ନିଜାମୁଦିନ୍ସ୍ରିତ ତାଙ୍କ ବାସଭବନ ଜଙ୍ଗପୁରାସ୍ଥିତ ଏନ୍ଜିଓ ଓ ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଉପରେ ଆକି ସକାଳୁ ଚଢ଼ଉ ଚାଲିଛି ବିଦେଶୀ ଅବଦାନ ନିୟନ୍ତ୍ରଣ ଆଇନ ଏଫ୍ସିଆର୍ଏ ଲଂଘନ ଅଭିଯୋଗକୁ ନେଇ ଶ୍ରୀ ଗ୍ରୋଭର୍ଙ୍କ ବିରୁଦ୍ଧରେ ମାମଲା ରୁଜୁକରାଯାଇଥିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟପକ୍ଷରୁ ଅଭିଯୋଗ କ୍ମେ ଶ୍ରୀ ଗ୍ରୋଭର୍ ଓ ଏନ୍ଜିଓ ବିରୁଦ୍ଧରେ ଏତଲା ମଧ୍ୟ ରୁଜ୍ କରାଯାଇଥିଲା

ଜନସଂଖ୍ୟା ସମସ୍ୟାର ଗୁରୁତ୍ୱ ଓ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବା ଲାଗି ଦୃଷ୍ଟିଆକର୍ଷଣ କରିବା ସକାଶେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ କନସଂଖ୍ୟା ଦିବସ ପାଳନ କରାଯାଇଥାଏ

' କ୍ରିକେଟ୍ ଆଇସିସି କ୍ରିକେଟ ବିଶ୍ୱକପ୍ ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ଅଷ୍ଟ୍ଲେଲିଆ ଆୟୋଜକ ଇଂଲଣ୍ଡକ୍ ଭେଟିବ

ରାଜଧାନୀ ଚ୍ୟାନେଲ୍ ଏଫ୍ଏମ୍ ଗୋଲ୍ଡ ସମେତ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ଏହି ମ୍ୟାଚ୍ର ଧାରାବିବରଣୀ ପ୍ରସାରିତ ହେବ

ଅନ୍ୟପକ୍ଷରେ କେବେ ବି ବିଶ୍ୱକପ୍ କିତିନଥିବା ଇଂଲଣ୍ଡ ପଏଣ୍ଟ୍ ତାଲିକାର ତୃତୀୟ ସ୍ଥାନରେ ରହିଥିଲା

ଆସନ୍ତା ରବିବାର ଦିନ ଲଣ୍ଡନଠାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ